ସେହିଦିନ ସେ କଟକସ୍ଥିତ ସ୍ୱରାଜ ଆଶ୍ରମରେ ଅବସ୍ରାନ କରିଥିଲେ କଟକ କାଠଯୋଡ଼ି କକଳ ଗଣେଶଘାଟ ଠାରେ ଏକ ଜନସଭାରେ ଗାନ୍ଧୀଜୀ ଯୋଗ ଦେଇଥିଲେ

ପ୍ରତିଟି ଭାରତୀୟ ଏହି ଦେଶପ୍ରେମୀଙ୍କ ପାଇଁ ଗର୍ବିତ

ଫିଚର ଫିଲ୍ ବର୍ଗରେ 'ଶଲାବୁଡ଼ାର ବଦ୍ଲା' ଏବଂ 'କାଲିର ଅତୀତ' ଯୁଗ୍ଗ ଭାବେ ଶ୍ରେଷ ଚଳଚିତ୍ର ଏବଂ ଅଣ ଫିଚର ଫିଲ୍ମ ବର୍ଗରେ ପ୍ରାମାଶିକ ଚଳଚିତ୍ର 'ଶ୍ରୀକ୍ଷେତ୍ରର୍ ସାହିଜାତ' ଶ୍ରେଷ୍ କଳା ଏବଂ ସଂସ୍କୃତି ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି